ଅନ୍ୟପକ୍ଷରେ କେନ୍ଦ ମନ୍ତୀ ଧର୍ମେନ୍ଦ ପ୍ରଧାନ ଗତକାଲି ଗଞ୍ଞାମ ଓ ଗଜପତି ଜିଲ୍ଲାର ବିଭିନ୍ ବାତ୍ୟା ପ୍ରଭାବିତ ଅଅଳ ପରିଦର୍ଶନ କରିବା ସହ ସ୍ତାନୀୟ ଲୋକଙ୍କ ସହ ସେମାନଙ୍କର ବିଭିନ୍ନ ଅସ୍ବିଧା ସମ୍ପର୍କରେ ପଚାରି ବୁଝିଛନ୍ତି

ତାଙ୍କ ପ୍ରଜୋଜିତ 'ହାକିମ ବାବୁ' ଚଳଚିତ୍ରକୁ ରାଜ୍ୟ ଏବଂ ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା

ତାଙ୍କ ନିର୍ଦ୍ଦେଶିତ ସର୍ବଶେଷ ଚଳଚିତ୍ର ତୁଳସୀ ଅପା ଲାଗି ତାଙ୍କୁ ଶ୍ରେଷ୍ଟ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ତାଙ୍କ ପରଲୋକରେ ଓଡ଼ିଆ ସିନେଜଗତରେ ଶୋକର ଛାୟା ଖେଳିଯାଇଛି ବିଜୟାଦଶମୀ ଶାରଦୀୟ ଦୁର୍ଗୋସବର ମହାଦଶମୀ ପୂଜା ଆଜି ରାଜ୍ୟବ୍ୟାପୀ ପାଳିତ ହେଉଛି

ଆଜି ସହରର କେତେକ ସ୍ତାନରେ ରାବଣପୋଡ଼ି ଉହବ ପାଳିତ ହେବାର କାର୍ଯ୍ୟକ୍ରମ ରହିଛି

ଆସନ୍ତାକାଲି ସହରରେ ଭସାଶୀ ଉହବ ଅନୁଷ୍ଠିତ ହେବ

ଏଥଲାଗି ଦେବୀଗଡାଠାରେ କେତେକ ଅସ୍ତାୟୀ ପୋଖରୀ ଖନନ କରାଯାଇଛି

ଏହି ଅବସରରେ ପ୍ରକାମଣ୍ଡପ ଗୁଡ଼ିକରେ ପ୍ରବଳ ଜନସମାଗମ ହୋଇଛି

ଆସନ୍ତାକାଲି ଦେବୀଙ୍କର ବିଶ୍ରାମ ଦିନ ରଖାଯାଇଥିବାବେଳେ ରବିବାର ଦିନ ଭସାଶୀ ଉସବ ଅନୁଷ୍ପିତ ହେବ ଶ୍ରୀମ ଦୂର୍ଗା ପୂଜା ଓ ଦଶହରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ଉସ୍ବ ମୁଖର ହୋଇଉଠିଛି

ଶ୍ରୀମନ୍ଦିର ବେଳାଭ୍ମି ଓ ବଡଦାଣ୍ଡ ଲୋକାରଣ୍ୟ ହୋଇପଡିଛି

ପରମ୍ପରା ଅନୁସାରେ ବଳି ଦେବା ଲାଗି ଆଦିବାସୀ ଜିଦ୍ ଧରିଥିବା ବେଳେ ବଳିକୁ ଅଣ ଆଦିବାସୀମାନେ ବିରୋଧ କର୍ ଛନ୍ତି